ପିଏମ୍ କରୋନା ଭାଇରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ବୈଷୟିକ ଜ୍ଞାନ ଆଧାରିତ ସୂଚନାର ବିନିମୟ କରିବା ପାଇଁ ଜନସାଧାରଣଙ୍କୁ ଆହ୍ପାନ କରିଛନ୍ତି ଏ ସମ୍ପର୍କୀତ ସଚେତନତା ବାର୍ତ୍ତା ମାଇ ଗଭ୍ ଜରିଆରେ ଆଦାନ ପ୍ରଦାନ କରିବା ପାଇଁ ସେ ଟ୍ୱିଟ୍ କରି କହିଛନ୍ତି ସେ କହିଛନ୍ତି ଅଭିନବ ପ୍ରୟାସ ଦ୍ୱାରା ଆମେ ଏକ ସ୍ୱସ୍ଥ ପୃଥିବୀ ଗଢ଼ିପାରିବା

ଏ ସମ୍ପର୍କୀତ ଅଭିନବ ପ୍ରୟାସ ଓ ସୂଚନା ଉପରେ ବିଚାର କରାଯଇ ଉତ୍ତମ ପରାମର୍ଶଗୁଡ଼ିକୁ ଗ୍ରହଣ କରାଯିବ ଏବଂ ଏଥିପାଇଁ ଯେଉଁମାନଙ୍କର ସମାଧାନପନ୍ଥା ମନୋନୀତ ହେବ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ

ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଗୁଡ଼ିକୁ ପଠାଇ ଦିଆଯାଇଛି ଛାତ୍ରଛାତ୍ରୀମାନଙ୍କୁ ଘରେ ରହି ପାଠ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି

ଗତକାଲି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ୍ କହିଛନ୍ତି ଯେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କୁ ନେଇ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକର ନିଷ୍କଭି ଅନୁଯାୟୀ ସମସ୍ତ ସାମାଜିକ ସମାବେଶ ଉପରେ କଟକଣା ଲଗାଯିବାକୁ କୁହାଯାଇଛି କରୋନା ସଂକ୍ରମଣ ଜନିତ ସନ୍ଦେହ ଦୂର କରିବା ପାଇଁ ସର୍ବସାଧାରଣଙ୍କ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୋଲ ଫ୍ରି ନମ୍ଭର ଜାରି କରାଯାଇଛି

ଜାରି କରାଯାଇଥିବା ଭ୍ରମଣ ନିର୍ଦ୍ଦେଶାବଳୀକୁ ପରିବର୍ଦ୍ଧିତ କରି ସରକାରଙ୍କ ପକ୍ଷରୁ ଏହା ଉପରେ ଅଧିକ କଟକଣା ଲଗାଯାଇଛି

ଏହି ନିର୍ଦ୍ଦେଶ ଆସନ୍ତାକାଲିଠାରୁ ଲାଗୁ ହେବ ଆସନ୍ତାକାଲିଠାରୁ ୟୁରୋପୀୟ ସଂଘ ତୁର୍କୀ ଗେଟ୍ ବ୍ରିଟେନ୍ ଆଦି ଦେଶରୁ ଯାତ୍ରୀମାନଙ୍କର ଭାରତ ଆସିବାକୁ ନିଷିଦ୍ଧ କରାଯାଇଛି

ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି

ସିଆଇସି ଜିତେନ୍ଦ୍ର ସିଂହ ନୂତନ ଭାବେ ନିଯୁକ୍ତ ମୁଖ୍ୟ ସୂଚନା କମିଶନର ବିମଲ ଜୁଲକା କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି

ପରବର୍ତ୍ତୀ ସମୟରେ ସୁଧୀର ଭାର୍ଗଭାଙ୍କ ଅବସର ଗ୍ରହଣ ପରେ ଶ୍ରୀ ଜୁଲକା ମୁଖ୍ୟ ସ୍ଟଚନା କମିଶନର ଭାବେ ନିଯୁକ୍ତ ହୋଇଥିଲେ

ବାଚନିକ ଭୋଟ୍ରେ ଏହି ବିଲ୍ ଗୃହିତ ହୋଇଥିଲା ଏ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ମାନବ ସମ୍ଭଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ସଂସ୍କୃତ ସାହିତ୍ୟର ଏକ ଅନନ୍ୟ ପରିଚୟ ରହିଛି ଏବଂ ଭାରତୀୟ ପରମ୍ପରାର ଏହା ସର୍ବବୃହତ ସମ୍ପତ୍ତି

ଚୀନ୍ ପରେ ଏହି ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି

କରୋନା ହୁ ଟେଷ୍ଟିଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସଂକ୍ରମିତ ପ୍ରତ୍ୟେକ ସନ୍ଦିଗ୍ମଙ୍କର ମାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆହ୍ୱାନ କରିଛି

ଦୂଷ୍ଟିଶକ୍ତିହୀନ ଯେପରି ଅଗ୍ନିକାଣ୍ଡର ମୁକାବିଲା କରିପାରେ ନାହିଁ ସେହିଭଳି ଏହି ଭୂତାଣୁ ଦ୍ରୁତ ସଂକ୍ରମିତ ହୋଇଥିବାରୁ ଯୁଦ୍ଧ ପରିସ୍ଥିତି ଭଳି ରାଷ୍ଟ୍ରଗୁଡ଼ିକ କଟକଣା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଆଧାନମ ଘେବ୍ରିସସ୍ କହିଛନ୍ତି ସେ କହିଛନ୍ତି ଚୀନ୍ଠାରୁ ଅଧିକ ଲୋକ ଅନ୍ୟ ଦେଶଗୁଡ଼ିକରେ ଏହି ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଲେଣି ଏମ୍ପି ଆସେମ୍କି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଶ୍ଚନ ବିଧାନସଭାରେ ଆକି ସଂଖ୍ୟାଗରିଷତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଗତକାଲି ସାନି ନିର୍ଦ୍ଦେଶ ଦେଇଛନ୍ତି

ଏହା ଉପରେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ହେମନ୍ତ ଗ୍ରୁପ୍ତାଙ୍କ ପୀଠ ଆଜି ଶ୍ରଣାଣି କରିବେ